ରାଷ୍ଟ୍ରପତି କହିଛନ୍ତି ଏକ ଗଣତନ୍ତରେ ସ୍ଚନାର ଅଭାବ ଅପେକ୍ଷା ଅଧିକ ସ୍ୱଚନା ପ୍ରଦାନକୁ ସର୍ବଦା ପ୍ରାଧାନ୍ୟ ଦିଆଯାଇଥାଏ

ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟାରେ ମ୍ରଖ୍ୟ ଉହବରେ ଉଦ୍ବୋଧନ ଦେବେ

ଏବଂ ତିତ୍ଲି ଘ୍ରର୍ଷିଝଡ଼ କ୍ରମଶଃ ଦୁର୍ବଳ ହୋଇ ଉତ୍ତର ପୂର୍ବ ଦିଗକୁ ଗତି କରୁଛି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

ସରକାରୀ ସେବା କିଭଳି ଯୋଗାଇ ଦିଆଯାଉଛି ଓ ସର୍ବସାଧାରଣ କାର୍ଯ୍ୟ ଏବଂ କଲ୍ୟାଣମୂଳକ କାର୍ଯ୍ୟ କିଭଳି ଲାଗୁ କରାଯାଉଛି ତାହା ଜାଣିବା ମଧ୍ୟ ଲୋକମାନଙ୍କର ଅଧିକାର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 ଶ୍ରୀ କୋବିନ୍ଦ୍ କହିଛନ୍ତି ସର୍ବସାଧାରଣଙ୍କ ସମ୍ଭଳର ଦୂରୁପଯୋଗ କିମ୍ବା ସେ କ୍ଷେତ୍ରରେ ଦୁର୍ନୀତିକୁ ରୋକାଯାଇ ସେଗୁଡ଼ିକର ସଦୁପଯୋଗକୁ ନିଣ୍ଚିତ କରିବା ହେଉଛି ଏହାର ମୂଳଲକ୍ଷ୍ୟ ସେ କହିଛନ୍ତି ଇଣ୍ଟରନ୍ଟ୍ ଓ ଡିଜିଟାଲ୍ ଅର୍ଥନୀତି ଖଣିଗୁଡ଼ିକର ଆଗୁଆ ଇ ନିଲାମୀ ପାଇଁ ସହାୟତା କରୁଛି ସେଗୁଡ଼ିକ ସହାୟତାରେ ସରକାରୀ ଇ ବଜାର ପୋର୍ଟାଲ୍ ସୃଷ୍ଟି କରାଯାଇପାରିଛି ଏବଂ ସାମଗ୍ରୀ ଓ ସେବା ସଂଗ୍ରହ ସହଜ ହୋଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ତଆଦିଲ୍ଲୀରେ ରୌପ୍ୟ କ୍ୟନ୍ତୀ ଉତ୍ସବକୁ ଉଦ୍ଘାଟନ କରିବେ

ଏହା ଦିବ୍ୟାଙ୍ଗମାନଙ୍କ ଦ୍ୱାରା ସହଜରେ ବ୍ୟବହାର କରାଯାଇପାରିବ ଶ୍ରୀ ମୋଦି ଏହି ଅବସରରେ ଏକ ଡାକଟିକଟ ଓ ସ୍କେଶାଲ୍ କଭର୍ ଜାରି କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଓ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ମାନବିକ ଅଧିକାରର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରିବା ଲକ୍ଷ୍ୟରେ ଏହାକୁ ସ୍ଥାପନ କରାଯାଇଥିଲା

ଗତକାଲି ନ୍ତାଦିଲ୍ଲୀରେ ଚତ୍ରୁର୍ଥ ଶିଳ୍ପ ବିପ୍ଳବ କେନ୍ଦ୍ରର ଶୁଭାରମ୍ଭ କରିବା ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଚତୁର୍ଥ ଶିଳ୍ପ ବିପ୍ଲବ ଲୋକମାନଙ୍କର ବର୍ତ୍ତମାନ ଓ ଭବିଷ୍ୟତ୍ର ଜୀବନଶୈଳୀରେ ଅଭୂତପୂର୍ବ ପରିବର୍ତ୍ତନ ଆଶିପାରିବ ସେ କହିଛନ୍ତି ଏହି କେନ୍ଦ୍ରର ଶୁଭାରମ୍ଭ ସହ ଭବିଷ୍ୟତ୍ପାଇଁ ପ୍ରଚୁର ସମ୍ଭାବନାର ଏହା ଦ୍ୱାର ଖୋଲିଦେଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ସାନ୍ ଫ୍ରାନ୍ସିସ୍କୋ ଟୋକିଓ ଓ ବେଜିଂ ପରକୁ ଏହି କେନ୍ଦ୍ର ବିଶ୍ୱର ଚତ୍ର୍ଥ ଶିଳ୍ପ ବିପ୍ଲବ କେନ୍ଦ୍ର

ଶ୍ରୀ ମୋଦି କହିଛନ୍ତି ଏହା ମଧ୍ୟ କୃଷକମାନଙ୍କୁ ସାହାଯ୍ୟ କରିବ ଓ କୃଷି ପରିବହନ ସ୍କାର୍ଟ ଗମନାଗମନ ଓ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଲାଭକାରୀ ହେବ ସେ କହିଛନ୍ତି ଭାରତ ପାଇଁ ଏହା କେବଳ ଏକ ଶିଳ୍ପ ବିପ୍ଳବ ନୁହେଁ ଏକ ସାମାଜିକ ପରିବର୍ତ୍ତନ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ଡିଜିଟାଲ୍ ଇଣ୍ଡିଆ ଗ୍ରାମ ସ୍ତରରେ ଡାଟା ପହଞ୍ଚାଇ ପାରିଛି

ଏହା ଅନୁସାରେ ତିନୋଟି ପର୍ଯ୍ୟାୟରେ ସେମାନଙ୍କୁ ଖଲାସ କରାଯାଉଛି ବନ୍ଦୀମାନଙ୍କୁ ଉପହାରସ୍ୱର୍ପ ମହାତ୍ମାଗାନ୍ଧିଙ୍କ ଉପରେ ଲିଖିତ ପୁସ୍ତକମାନ ପ୍ରଦାନ କରାଯାଉଛି ସେମାନଙ୍କୁ ମଧ୍ୟ ଉପଯୁକ୍ତ ପରାମର୍ଶ ଦିଆଯିବ

ଯେଉଁ ବନ୍ଦୀମାନଙ୍କୁ ମୃତ୍ୟୁ ଦଶ୍ଚାଦେଶ ଦିଆଯାଇଛି କିୟା ଯେଉଁମାନଙ୍କ ମୃତ୍ୟୁ ଦଶ୍ଡାଦେଶକୁ ଆଜୀବନ କାରାଦଶ୍ଡାଦେଶକୁ ହ୍ରାସ କରାଯାଇଛି ସେମାନେ କୌଣସି ରିହାତି ପାଇବେ ନାହିଁ

ବାଣିଜ୍ୟ ନିଅକ୍ଷକୁ ହ୍ରାସ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ଏକ ବିଞ୍ଜପ୍ତି ଅନୁସାରେ ଆକିଠାରୁ ଏହି ନୂଆ ଶୁଳ୍କ ଲାଗୁ ହେବା ବିଷୟ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ବହିର୍ଶୁଲ୍କ ବୋର୍ଡ଼ ଜଶାଇଛି ପ୍ରିଣ୍ଣର୍ ସର୍କିଟ୍ ବୋର୍ଡ଼ ଆସେମ୍କି ଭଳି ଯୋଗାଯୋଗ ଶିଳ୍ପର କିଛି ଯନ୍ତ୍ରାଂଶ ଉପରେ ମଧ୍ୟ ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇଛି ଏଥକର୍ ମିଶାଇ ଦ୍ୱିତୀୟ ଥରପାଇଁ ସରକାର ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି

ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଲାଗି ରହିଛି ଗତରାତିରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବା ସହ ବଜ୍ରପାତ ହୋଇଛି ଗଜପତି ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ ବର୍ଷା ଲାଗି ରହିଥିବା ସତ୍ତ୍ୱେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଅନ୍ୟପକ୍ଷରେ ଟ୍ରେନ୍ ସେବା ବାତିଲ୍ ହେବା ଯୋଗୁଁ ହଜାର ଯାତ୍ରୀ ବିଶାଖାପଟନମ୍ ଓ ପୁରୀ ରେଳ ଷ୍ଟେସନ୍ରେ ଅଟକି ରହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଓଡ଼ିଶାକୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଆନ୍ଧ୍ରପ୍ରଦେଶରେ ତିତ୍ଲି ଘୂର୍ଷିଝଡ଼ ରାଜ୍ୟର ବିଭିନ୍ନ ଭାଗରେ ବ୍ୟାପକ କ୍ଷତି ଘଟାଇଛି

ରାଜ୍ୟର ଉତ୍ତର ଉପକୃଳ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରେ କୋର୍ରେ ପବନ ବହୁଛି ସମୁଦ୍ର ଉପକୃଳବର୍ତ୍ତୀ ଶ୍ରୀକାକୁଲମ୍ କିଲ୍ଲାରେ ଅବସ୍ଥିତ ଅନେକ ମହ୍ୟଜୀବୀ ଗ୍ରାମଗୁଡ଼ିକରେ ଅବସ୍ଥା ଦୟନୀୟ ରହିଛି ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଗତ ରାତିରେ ଶ୍ରୀକାକୁଲମ୍ ଗସ୍ତ କରି ସେଠାରେ ଏକ ସମୀକ୍ଷା ବୈଠକ କରିଥିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସହ ବାତ୍ୟାଜନିତ କ୍ଷୟକ୍ଷତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି କେନ୍ଦ୍ରରୁ ଯଥାସମ୍ଭବ ସହାୟତା ଦିଆଯିବାକୁ ଗତକାଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ଲୋକମାନଙ୍କର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ଏସ୍ସି ଡିସ୍ମିସ୍ ବିଧାନସଭା ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଭୋଟର୍ ତାଲିକା ଚିଠା ଲିଖିତ ଆକାର ଦେବାପାଇଁ ଆବେଦନ କରି କଂଗ୍ରେସ ନେତା କମଳ ନାଥ ଓ ସଚିନ୍ ପାଇଲଟ୍ କରିଥିବା ପିଟିସନ୍କୁ ସୁପ୍ରିମ୍କୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ସେହି ଦୁଇ ନେତା ଦୁଇଟି ପୃଥକ୍ ଆବେଦନରେ ଏଭଳି ଅନୁରୋଧ କରିଥିଲେ ଜଷ୍ଟିସ୍ ଏକେ ସିକ୍ରି ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ସେମାନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି

ଭାରତ ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଳ ଠାକୁରଙ୍କ ବ୍ୟାଟିଙ୍ଗ୍ ଉପରେ ନିର୍ଭର କରୁଛି

ଓ୍ୱେଷ୍ଇଣ୍ଡିଜ୍ ମଧ୍ୟ ଦଳରେ କିମୋ ପାଉଲ୍ ଓ ଶେର୍ମାନ ଲୁଇସ୍ଙ୍କ ସ୍ଥାନରେ ଦୁଇ ଜଣ ନୂଆ ଖେଳାଳିଙ୍କୁ ସାମିଲ୍ କରିଛି